ଏହି ଆଇନ ବିତର୍କ ପରେ ସଂସଦର ଅନୁମୋଦନ ଲାଭ କରିଛି ତେଣୁ ଏହାକୁ ଲାଗୁ କରିବାରେ ସରକାର ଇଞେ ମାତ୍ର ପଛଘୁଞ୍ଚା ଦେବେ ନାହିଁ

ଦଳ ପକ୍ଷରୁ ସାଧାରଣ ସଭା ଏବଂ ଶୋଭାଯାତ୍ରାମାନର ଆୟୋଜନ କରାଯାଉଛି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନ୍ ନେଇ ସଚେତନତା ର୍ୟାଲିମାନ ଆୟୋଜନ କରାଯାଉଛି

ରବିବାର କୋର୍ଟ ଛୁଟିଥିବାରୁ କଷିସ୍ ପଣ୍ତା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ ତୁଲାଇବେ ଗତକାଲି ଜଷିସ୍ କେଏସ୍ ଜାଭେରୀ ମୁଖ୍ୟବିଚାରପତି ପଦରୁ ଅବସର ନେବା ପରେ ଜଷ୍ଟିସ୍ ପଣ୍ତା ଏହି ଦାୟିତ୍ୱ ଗ୍ରହଶ କରିଛନ୍ତି

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା

ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତି କରାଯାଇଛି